କାର୍ଯ୍ୟାନୁଷ୍ଠାନରେ ବହୁ ସଂଖ୍ୟାରେ ସନ୍ତାସବାଦୀ ନିପାତ ହୋଇଛନ୍ତି ରାଜନୈତିକ ଦଳମାନେ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି

ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ସଚିବ ବିକୟ ଗୋଖଲେ କହିଛନ୍ତି ବିଶ୍ୱସନୀୟ ସ୍ୱତ୍ରରୁ ମିଳିଥିବା ସୂଚନା ଅନୁସାରେ ଜେସେ ମହମ୍ମଦ ଗୋଷୀ ଦେଶରେ ପୁଣି ଆତ୍ମଘାତି ସନ୍ତାସବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା ଓ ସେଥିପାଇଁ ସନ୍ତାସବାଦୀମାନଙ୍କୁ ତାଲିମ୍ ଦେଉଥିଲା ସେ ଦୃଷ୍ଟିରୁ ଜୈସେ ମହମ୍ମଦ ଉପରେ ବିମାନ ଆକ୍ରମଣ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିଲା ବୋଲି ଦର୍ଶାଇ ବୈଦେଶିକ ସଚିବ କହିଛନ୍ତି ଏହି କାର୍ଯ୍ୟାନୁଷ୍ଠାନରେ ବହୁ ସଂଖ୍ୟାରେ ସନ୍ତାସବାଦୀ ସେମାନଙ୍କୁ ତାଲିମ୍ ଦେଉଥିବା ସନ୍ତାସବାଦୀ ଓ ଜୈସେ ମହଞ୍ମଦର ବଡ଼ ବଡ଼ କମାଣ୍ଡରମାନଙ୍କୁ ନିପାତ କରାଯାଇଛି ସେ କହିଛନ୍ତି ଏହି ବିମାନ ଆକ୍ରମଣ ଏକ ଅଣ ସାମରିକ ଓ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଜନବସତିଠାରୁ ଦୂରରେ ଘଞ୍ଚ କଙ୍ଗଲରେ ଏହି ବିମାନ ଆକ୍ରମଣ କରାଯାଇଛି ସେହି ତାଲିମ୍ ଶିବିର ମୌଲାନା ୟୁସ୍ଫ୍ ଅଜହର୍ ଓରଫ୍ ଉସ୍ତାଦ୍ ଘୌରି ନେତୃତ୍ୱରେ ପରିଚାଳିତ ହେଉଥିଲା ସେ ଜୈସେ ମହଞ୍ଜଦ ମୁଖ୍ୟ ମସୁଦ୍ ଅଜହର୍ର ଘନିଷ୍ଠ ସମ୍ପର୍କୀୟ ଶ୍ରୀ ଗୋଖଲେ କହିଛନ୍ତି ଜୈସେ ମହମ୍ମଦ ଗୋଷୀ ଭାରତରେ ଅନେକ ସନ୍ତାସବାଦୀ ଆକ୍ରମଣ ପାଇଁ ଦାୟୀ ସେ କହିଛନ୍ତି ତାହାର ତାଲିମ୍ ଶିବିରଗୁଡ଼ିକ ସମ୍ଭନ୍ଧରେ ପାକିସ୍ତାନକୁ ସ୍ୱଚନା ଦିଆଯାଇଥିଲେ ମଧ୍ୟ ପାକିସ୍ତାନ କୌଣସି ପଦକ୍ଷେପ ନେଇନଥିଲା ବୈଦେଶିକ ସଚିବ ପୁଣି କହିଛନ୍ତି ସନ୍ତାସବାଦ ବିର୍ଦ୍ଧରେ ସଂଗ୍ରାମ ପାଇଁ ଭାରତ ସମସ୍ତ ପଦକ୍ଷେପ ନେବାକୃ ଦୂଢ଼ ସଂକଳ୍ପ ରହିଛି ଜୈସେ ମହଞ୍ଜଦ ଗୋଷୀର ତାଲିମ୍ ଶିବିର ସମେତ ସମସ୍ତ ସନ୍ତାସବାଦୀ ତାଲିମ୍ ଶିବିରକ୍ତ ପାକିସ୍ତାନ ନଷ୍ଟ କରିଦେବା ପାଇଁ ଭାରତ ଚାହେଁ ବୈଦେଶିକ ସଚିବ ବିଜୟ ଗୋଖଲେ ଓ ଅନ୍ୟ ସଚିବମାନେ ଚୀନ୍ ଫ୍ରାନ୍ୱ ରୁଷ ବ୍ରିଟେନ୍ ଓ ଆମେରିକା ସମେତ ବିଦେଶର ରାଷ୍ଟ୍ରଦ୍ଦତମାନଙ୍କୁ ଏ ସଂକ୍ରାନ୍ତରେ ସ୍ବଚନା ଦେଉଛନ୍ତି ଜେିସେ ମହମ୍ମଦ ସନ୍ତାସବାଦୀ ଗୋଷ୍ଠୀର ତାଲିମ୍ ଶିବିର ଉପରେ ବିମାନ ବାହିନୀ ଦ୍ୱାରା ଆକ୍ରମଣ ପରେ ଏହି ସ୍ବଚନା ଦିଆଯାଉଛି ରିଆକ୍ସ ଏୟାର୍ ଷ୍ଟ୍ରାଇକ୍ ପାକିସ୍ତାନ ସ୍ଥିତ ସନ୍ତାସବାଦୀ ତାଲିମ୍ ଶିବିରଗୁଡ଼ିକ ଉପରେ ଭାରତୀୟ ବିମାନ ବାହିନୀ ଦ୍ୱାରା ଆକ୍ରମଣର ବହୁ ରାଜନୈତିକ ଦଳ ପ୍ରଶଂସା କରିଛନ୍ତି ବିଜେପି କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇଛି ଟ୍ୱିଟ୍ କରି ପାର୍ଟି ସଭାପତି ଅମିତ ଶାହା କହିଛନ୍ତି ଏହି ଆକ୍ରମଣ ନବଭାରତ ପାଇଁ ସଂକଳ୍ପ ଓ ମନୋବଳକୁ ଦର୍ଶାଉଛି ସେ କହିଛନ୍ତି ଭାରତ କେବେ ସନ୍ତାସବାଦକୁ ବରଦାସ୍ତ କରିବ ନାହିଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଭାରତୀୟ ବିମାନ ବାହିନୀ ପାଇଲଟମାନଙ୍କୁ ଅଭିବାଦନ ଜଣାଇଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଦେଶର ନାଗରିକମାନଙ୍କୁ ସୁରକ୍ଷିତ ରଖିବାରେ ବିମାନ ବାହିନୀର ଭୂମିକାକୁ ତାଙ୍କ ପାର୍ଟି ସମ୍ମାନ ଜଣାଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିମାନ ଆକ୍ରମଣକୁ ସ୍ୱାଗତ କରିଛନ୍ତି କେକେ ଏନ୍ଆଇଏ ରେଡ୍ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ଏକ ପାଣ୍ଡି ଯୋଗାଣ ମାମଲାରେ ଆଜି କାଶ୍ମୀର ଉପତ୍ୟକାରେ ବିଚ୍ଛିନ୍ନତାବାଦିମାନଙ୍କ ବାସଗୃହରେ ଖାନତଲାସି କରିଛି

ସେମାନଙ୍କ କହିବା ଅନୁସାରେ ମିର୍ୱାଇକ୍ ଉମର ଫାରୁକ୍ ସୟେଦ୍ ଅଲ୍ଲୀ ଶାହା ଗିଲାନୀଙ୍କ ପୁଅ ନୟିମ୍ ଗିଲାନୀ ୟାସିନ୍ ମଲ୍ଲିକ ଶବିର ଶାହା ଆଶ୍ରଫ୍ ସେହରାଇ ଓ ଜାଫର ଭଟ୍ଟଙ୍କ ବାସଗୃହରେ ଖାନତଲାସି କରାଯାଇଛି ସେମାନେ କହିଛନ୍ତି ହାୱାଲା ମାଧ୍ୟମରେ ସେମାନେ ପାକିସ୍ତାନର୍ ପାଣ୍ଠି ପାଉଥିଲେ ଆଇଏଏଫ୍ ଲଡେଡ୍ ଦେଶର ସମସ୍ତ କ୍ରୀଡ଼ାବିତ୍ ବାଲାକୋଟ୍ଠାରେ ଜେିସେ ମହମ୍ମଦ ସନ୍ତାସବାଦୀ ଗୋଷ୍ଠୀର ତାଲିମ୍ ଶିବିରକୁ ନଷ୍ଟ କରିଥିବାରୁ ବିମାନ ବାହିନୀର ଭ୍ୟସୀ ପ୍ରଶଂସା କରିଛନ୍ତି ଅନେକ ଟ୍ୱିଟ୍ ବାର୍ତ୍ତାରେ ସେମାନେ ବିମାନ ବାହିନୀକୁ ଅଭିବାଦନ କଣାଇଛନ୍ତି କିଛି କ୍ରୀଡ଼ାବିତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି ସେହି କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ବୀରେନ୍ଦ୍ର ସେହ୍ୱାଗ୍ ଶିଖର ଧୱନ୍ ଅଜିଙ୍କ୍ୟ ରାହାଣେ ସାଇନା ନେହେୱାଲ୍ ଏଚ୍ଏସ୍ ପ୍ରଣୟ କିଦାୟୀ ଶ୍ରୀକାନ୍ତ ଶାଖି ମଲ୍ଲିକ ଯୋଗେଶ୍ୱର ଦଉ ମନୋଜ କୁମାର ଓ ମହେଶ ଭୂପତି ଅନ୍ତର୍ଭୁକ୍ତ ପିଏମ୍ ଚୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଯବାନମାନଙ୍କ ହାତରେ ନିରାପଦରେ ଅଛି ସେ କହିଛନ୍ତି ଦେଶଠାରୁ ବଳି ଆଉ କିଛି ଅଧିକ ଗୁରୁତ୍ୱପୂର୍୍ଷ ନୁହେଁ ରାଜସ୍ଥାନର ଚୁରୁଠାରେ ଆଜି ଅପରାହୁରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବିଶ୍ୱ ଏକ ସ୍ଥିର ସରକାରର ଶକ୍ତି ଦେଖୁଛି ଶ୍ରୀ ମୋଦି ଏକ କବିତା ସହ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଭାରତ ଏକ ନୂଆ ଗତିରେ ବିକାଶ ଆଡ଼କୁ ଅଗ୍ରସର ହେଉଛି ସେ କହିଛନ୍ତି ଚାରି ବର୍ଷ ଭିତରେ ଦେଢ଼ କୋଟି ବାସଗୃହ ନିର୍ମାଣ କରାଯାଇଛି

ତେବେ କିଛି ରାଜ୍ୟ ହିତାଧିକାରୀମାନଙ୍କ ନାମ ତାଲିକା ପଠାଇ ନ ଥିବାର ସେ କହିଛନ୍ତି ଫଳରେ ହିତାଧିକାରୀମାନେ ଲାଭବାନ ହୋଇପାରି ନାହାନ୍ତି

ଏସି ଅଯୋଧ୍ୟା ରାମ ଜନ୍କ ଭୂମି ବାବ୍ରି ମସ୍ଜିଦ୍ କମି ବିବାଦ ମାମଲାରେ ଆଉ ଏକ ପର୍ଯ୍ୟାୟର ମଧ୍ୟସ୍ଥତା ପାଇଁ ସୁପ୍ରିମ୍କୋର୍ଟ ପ୍ରସ୍ତାବ ଦେଇଛନ୍ତି

ଅଚଳ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡ଼ିକ ମୁମ୍ବାଇର ଓ ଗୁଜରାତର ସୁରତରେ ରହିଛି

କଳାଧନ ନିବାରଣ ଆଇନ୍ ଅଧୀନରେ ସମ୍ପତ୍ତିଗୁଡ଼ିକୁ ଅଚଳ କରାଯାଇଛି ଆସାମ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ତାଙ୍କ ପାର୍ଟି ଯଦି କ୍ଷମତାକୁ ଆସେ ତେବେ ସର୍ବନିମ୍ନ ନିର୍ଣ୍ଣିତ ଆୟ ଯୋଜନା ଲାଗୁ କରିବ ଗୌହାଟୀଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଆସାମକୁ ସ୍ୱତନ୍ତ ରାଜ୍ୟ ମର୍ଯ୍ୟଦା ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ଓ ଆର୍ଏସ୍ଏସ୍ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଇତିହାସ ଓ ସଂସ୍କୃତି ଉପରେ ଆଘାତ କରିଥିବାର ସେ ଦୋଷାରୋପ କରିଛନ୍ତି ଆସାମର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଫଳ ହୋଇଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି କେବଳ କଂଗ୍ରେସ ପାର୍ଟି ଯୋଗୁଁ ବିଜେପି ନାଗରିକ ସଂଶୋଧନ ବିଲ୍ ପାର୍ଲାମେକ୍ଷରେ ପାସ୍ କରି ପାରିନାହିଁ କାତୀୟ ନାଗରିକ ପଞ୍ଜିକାରେ ସମସ୍ତ ଭାରତୀୟ ସୁରକ୍ଷିତ ରହିବେ ବୋଲି ଶ୍ରୀ ଗାନ୍ଧି ପ୍ରତିଶ୍ରତି ଦେଇଛନ୍ତି ଖାଦ୍ୟ ପ୍ରସଙ୍ଗରେ ସେ କହିଛନ୍ତି କଂଗ୍ରେସ ଯଦି କ୍ଷମତାକୁ ଆସେ ଏହାର ସମାଧାନ କରାଯିବ ପରେ ସେ ଉତ୍ତରପୂର୍ବାଞ୍ଚଳର ବରିଷ୍ଣ ପାର୍ଟି ନେତାମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ

ସୁଷମା ଅଲ୍ପାର୍ଟି ମିଟ୍ ଭାରତୀୟ ବିମାନ ବାହିନୀ ଦ୍ୱାରା କ୍ରିସେ ମହମ୍ମଦ ତାଲିମ୍ ଶିବିର ଉପରେ ବିମାନ ଆକ୍ରମଣ ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଡକାଇଥିବା ସର୍ବଦଳୀୟ ବୈଠକ ଏବେ ନ୍ତଆଦିଲ୍ଲୀରେ ଚାଲିଛି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଓ ରାଜନାଥ ସିଂହ କଂଗ୍ରେସ ନେତା ଗୁଲାମନବି ଆକ୍ଷାଦ୍ ନ୍ୟାସନାଲ୍ କନ୍ଫରେନ୍ସର ଓମାର ଅବଦୁଲ୍ଲା ଟିଏମ୍ସି ନେତା ଡେରେକ୍ ଓ'ବ୍ରିଏନ୍ ବିଏସ୍ପି ର ସତୀଶ ଚନ୍ଦ୍ର ମିଶ୍ରା ସିପିଆଇର ବି ରାଜା ବିଜେଡ଼ିର ଭର୍ତ୍ତୃହରି ମହତାବ ଓ ଏନ୍ସିପିର ପ୍ରଫୁଲ୍ଲ ପଟେଲ ଏହି ବୈଠକରେ ଯୋଗ ଦେଇଛନ୍ତି ପାୱାର ଶକ୍ତି ମନ୍ତ୍ରୀ ଆର୍କେ ସିଂହ କହିଛନ୍ତି ଛତିଶଗଡ଼ ଓ ରାଜସ୍ଥାନକୁ ଛାଡ଼ି ବାକି ସମସ୍ତ ରାଜ୍ୟ ସମ୍ପର୍ଶ୍ଣ ବିଦ୍ୟୁତ କରଣ ହାସଲ କରିଛନ୍ତି ଗୁରୁଗ୍ରାମଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ସେହି ଦୁଇ ରାଜ୍ୟ ଖୁବ୍ ଶୀଘ୍ର ସମ୍ପର୍ଶ୍ଣ ବିଦ୍ୟୁତ୍ ଯୋଗାଣର ଲକ୍ଷ୍ୟ ହାସଲ କରିବ ଛତିଶଗଡ଼ରେ ନକ୍କଲବାଦ ଯୋଗୁଁ ଏହି ଲକ୍ଷ୍ୟ ହାସଲ ହୋଇପାରିନଥିବା ବେଳେ ରାଜସ୍ଥାନରେ କିଛି ସ୍ଥାନୀୟ ପ୍ରସଙ୍ଗକୁ ନେଇ ସମ୍ପୂର୍ଣ୍ଣ ବିଦ୍ୟୁତ୍ କରଣ ଲକ୍ଷ୍ୟ ହାସଲ ହୋଇପାରି ନାହିଁ ମନ୍ତ୍ରୀ କହିଛନ୍ତି ଭାରତ ବାଙ୍ଗଲାଦେଶ ଓ ନେପାଳକୁ ବିଦ୍ୟୁତ୍ ରପ୍ତାନୀ କରୁଛି ଶ୍ରୀ ସିଂହ ବିଦ୍ୟୁତ୍ କ୍ଷେତ୍ରର ସମସ୍ତ ଅଫିସରଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି